ଏ ସମ୍ପର୍କରେ ଆଇଟ୍ୟାଟ୍ର ସଭାପତି ପିପି ଭଟ୍ଟ କହିଛନ୍ତି ଏହି ନୂତନ କମ୍ମେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଗରିବ ଓ ଅବହେଳିତ ବର୍ଗର ଲୋକମାନେ ତ୍ୱରିତ ନ୍ୟାୟ ପାଇପାରିବେ

ଏଥିରେ ସମାଜର ବିଭିନ୍ ବର୍ଗର ଲୋକେ ସାମିଲ ଥିଲେ